ସେମାନଙ୍କ ଗିରଫ ଘଟଣାର ତଦନ୍ତପାଇଁ ଏସ୍ଆଇଟି ଗଠନ କରିବାକୁ ମଧ୍ୟ ସୁପ୍ରିମ୍କୋର୍ଟ ମନା କରିଛନ୍ତି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଖଣ୍ଡପୀଠ ସେହି କର୍ମୀମାନଙ୍କୁ ତୁରନ୍ତ ଖଲାସ କରାଯିବାକୁ ଲୋଡ଼ାଯାଇ ହୋଇଥିବା ଆବେଦନକୁ ଗ୍ରହଣ କରି ନାହାନ୍ତି ଜଷ୍ଟିସ୍ ଏମ୍ଏମ୍ ଖାନ୍ୱିଲ୍କର୍ ତାଙ୍କ ନିଜପାଇଁ ଓ ପ୍ରଧାନ ବିଚାରପତିଙ୍କ ପାଇଁ ରାୟକୁ ପାଠ କରି ଶୁଣାଇଥିଲେ ଅନ୍ୟପକ୍ଷରେ କକ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଅନ୍ୟ ଦୁଇ ବିଚାରପତିଙ୍କ ସହ ଏକମତ ନୁହନ୍ତି ବୋଲି କହିଥିଲେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ ପାଞ୍ଚ ଜଣ କର୍ମୀଙ୍କର ଗିରଫ ଅସନ୍ତୋଷକୁ ବ୍ୟକ୍ତ କରିବାରୁ ସେମାନଙ୍କୁ ନିବୂତ୍ତ କରିବାପାଇଁ ପ୍ରଶାସନର ଉଦ୍ୟମ

ପ୍ରଧାନ ବିଚାରପତି କହିଛନ୍ତି କର୍ମୀମାନଙ୍କର ଅସନ୍ତୋଷ ପାଇଁ ସେମାନଙ୍କୁ ଗିରଫ କରାଯାଇ ନାହିଁ ବେଆଇନ ସିପିଆଇ ମାଓବାଦୀମାନଙ୍କ ସହ ସମ୍ପର୍କ ଥିବା ବିଷୟରେ ପ୍ରାଥମିକ ପ୍ରମାଣରୁ ଜଣାପଡ଼ିଛି ଜଷ୍ଟିସ୍ ଚନ୍ଦ୍ରଚଡ଼ କହିଛନ୍ତି ଉପଯୁକ୍ତ ତଦନ୍ତ ବିନା ପାଞ୍ଚଜଣ କର୍ମୀଙ୍କ ବିଚାର ହେଲେ ସମ୍ବିଧାନ ଦେଉଥିବା ସ୍ୱାଧୀନତାର କୌଣସି ଅର୍ଥ ରହିବ ନାହିଁ ପିଏମ୍ ଯୋଧପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଯୋଧପୁରଠାରେ ମିଳିତ କମାଣ୍ଡର ସମ୍ମିଳନୀରେ ଅଧ୍ୟକ୍ଷତା କରିଛନ୍ତି

ଆଜି ସକାଳୁ ଯୋଧପୁରଠାରେ ପହଞ୍ଚବା ପରେ ଶ୍ରୀ ମୋଦିଙ୍କୁ ଯୋଧପୁର ବିମାନ ବାହିନୀ ଘାଟିଠାରେ ସାମରିକ ଅଭିବାଦନ ଦିଆଯାଇଥିଲା ଭାରତୀୟ ସେନାବାହିନୀର ଏକ ପ୍ରଦର୍ଶନୀକୁ ସେ ଉଦ୍ଘାଟନ କରିଥିଲେ ପିଏମ୍ କନ୍ଫରେନ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଶିକ୍ଷାର ପୁନରୁହ୍ରାପନପାଇଁ ଶୈକ୍ଷିକ ନେତୃତ୍ୱ ଉପରେ ଏକ ସମ୍ମିଳନୀକୁ ଉଦ୍ଘାଟନ କରିବେ ଭାରତୀୟ ଶିକ୍ଷା ବ୍ୟବସ୍ଥା ସମ୍ମୁଖୀନ ହେଉଥିବା ବିଭିନ୍ନ ଆହ୍ୱାନ ଏବଂ ଶୈକ୍ଷିକ ନିର୍ଯାସ ହାସଲ କରିବା କ୍ଷେତ୍ରରେ ସଫଳ ହେବା ତଥା ଶିକ୍ଷାର ନୀତିନିୟମରେ ଉଦାହରଣମଳକ ପରିବର୍ତ୍ତନ ଉପରେ ଏହି ସମ୍ମିଳନୀରେ ବିଚାର ବିମର୍ଷ ହେବ

ଛାତ୍ରଛାତ୍ରୀକେନ୍ଦିକ ଶିକ୍ଷାଦାନପାଇଁ ଶିକ୍ଷା ପ୍ରଣାଳୀର ଉନ୍ନତି ଯୁଗୋପଯୋଗୀ ଶିକ୍ଷା ପ୍ରଦାନପାଇଁ ଆର୍ଟିଫିସିଆଲ୍ ଇକ୍ଷେଲିଜେନ୍ସ୍ର ବ୍ୟବହାର ଅଭିନବତା ଏବଂ ଉଣେଦ୍ୟାଗିତାର ବିକାଶ କରି ନିଯୁକ୍ତି ଅନ୍ୱେଷଣ ବଦଳରେ କିପରି ନିଯୁକ୍ତି ସ୍କୃଷ୍ଟିପାଇଁ ଶିକ୍ଷା ପ୍ରଦାନ କରାଯିବ ସେହିସବ୍ ବିଷୟ ଉପରେ ଏହି ଦିନିକିଆ ସମ୍ମିଳନୀର ବିଭିନ୍ନ ଅଧିବେଶନରେ ବିଚାର ବିମର୍ଷ କରାଯିବ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭ୍ଡେକର ଉଦ୍ଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିବେ ଉଚ୍ଚତର ଶିକ୍ଷାର ରୂପାନ୍ତରଣ ଦିଗରେ ସରକାରଙ୍କର ବିଭିନ୍ନ ପଦକ୍ଷେପର ଅଂଶସ୍ୱର୍ପ ଏହି ସମ୍ମିଳନୀ ଆୟୋଜିତ ହୋଇଛି ଏସ୍ସି ସାବରିମାଳା ସୁପ୍ରିମକୋର୍ଟ କେରଳର ସାବରିମାଳାସ୍ଥିତ ଆୟାପ୍ପା ମନ୍ଦିରକୁ ସବୁ ବୟସର ମହିଳାମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି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 ଖଣ୍ଡପୀଠ କହିଛନ୍ତି ଧର୍ମ ଏକ ଜୀବନଶୈଳୀ ଯାହା ମଣିଷକୁ ଈଶ୍ୱରଙ୍କ ସହ ଯୋଡ଼ିଥାଏ ଜଷ୍ଟିସ୍ ଆର୍ଏଫ୍ ନରିମାନ୍ ଓ ଡିଓ୍ବାଇ ଚନ୍ଦ୍ରଚୂଡ଼ ପ୍ରଧାନବିଚାରପତି ଦୀପକ ମିଶ୍ର ଓ ଜଷ୍ଟିସ୍ ଏଏମ୍ ଖାନ୍ୱିଲ୍କରଙ୍କ ସହ ଏକମତ ହୋଇଥିବା ବେଳେ ଜଷିସ୍ ଇନ୍ଦୁ ମାଲ୍ହୋତ୍ରା ଭିନ୍ନ ରାୟ ଦେଇଛନ୍ତି ଅପ୍ରାପ୍ତବୟସ୍କା ବାଳିକା ଓ ବୃଦ୍ଧାମାନଙ୍କ ବ୍ୟତୀତ ଅନ୍ୟ ବୟସର ମହିଳାମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଥିବା ନିଷେଧାଜ୍ଞାର ପ୍ରତିବାଦରେ ହୋଇଥିବା ପିଟିସନ୍ଗୁଡ଼ିକର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି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

ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି ଇଶ୍ୱରଙ୍କ ପୂଜା କରିବାରୁ ବାରଣ କରିବାକୁ ଘୋଡ଼ାଇବାପାଇଁ ଧର୍ମକୁ ବ୍ୟବହାର କରାଯାଇପାରିବ ନାହିଁ ଓ ଏହା ସମଗ୍ର ମାନବ ଜାତିର ସମ୍ମାନକୁ ବିରୁଦ୍ଧାଚରଣ କର୍ତ୍ଥିଛି

ଯେଉଁ ରାଜ୍ୟଗୁଡ଼ିକରେ ରାଜସ୍ୱ ନିଅଣ୍ଟ ରହିଛି ସେଗୁଡ଼ିକୁ ଜିଏସ୍ଟି ପରିଷଦ ସମ୍ପାଦକ ଗସ୍ତ କରି ପରିସ୍ଥିତିର ବିଶ୍ଳେଷଣ କରିବାକୁ ନିଷ୍ପଭି ନିଆଯାଇଥିଲା

ସେଣ୍ଟର୍ ମବ୍ ଲିଞ୍ଚଙ୍ଗ୍ ଉତ୍ୟକ୍ତ ଲୋକମାନଙ୍କଦ୍ୱାରା ହିଂସାକାଣ୍ଡପାଇଁ କଠୋର ଦଶ୍ଡବିଧାନର ବ୍ୟବସ୍ଥା ଥିବା ବିଷୟ ସର୍ବସାଧାରଣରେ ଜଣାଇବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଜାରି କରିଛନ୍ତି ଉତ୍ୟକ୍ତ ଲୋକମାନଙ୍କଦ୍ୱାରା ହିଂସାକୁ ରୋକିବାଲାଗି ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲେଖ କରି ଏଭଳି ଘଟଣାଗୁଡ଼ିକୁ ରୋକିବାପାଇଁ ଆଗୁଆ ସତର୍କତାମଳକ ପଦକ୍ଷେପ ଗ୍ରହଣ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ କହିଛି ଉଉ୍ୟକ୍ତ ଲୋକମାନଙ୍କଦ୍ୱାରା ହିଂସା କାର୍ଯ୍ୟ ଲାଗି ଆଇନରେ କଠୋର ଦଶ୍ଚର ବ୍ୟବସ୍ଥା ଥିବା ସଂକ୍ରାନ୍ତରେ କେନ୍ଦ୍ର ଓ ରାଜ୍ୟ ସରକାର ରେଡ଼ିଓ ଟେଲିଭିଜନ୍ ପୁଲିସ୍ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସରକାରୀ ଓ୍ବେବ୍ସାଇଟ୍ଗୁଡ଼ିକ ମାଧ୍ୟମରେ ପ୍ରଚାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇସାରିଛନ୍ତି ଏହି ନିର୍ଦ୍ଦେଶ ପରେ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟକୁ ରେଡ଼ିଓ ଏବଂ ଟେଲିଭିଜନରେ ଆବଶ୍ୟକ ସୂଚନା ପ୍ରସାର କରିବାପାଇଁ କୁହାଯାଇଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପୂର୍ବରୁ ଜାରି କରିଥିବା ପରାମର୍ଶ ସୂଚୀରେ ପ୍ରତ୍ୟେକ ଜିଲ୍ଲାରେ ଏସ୍ପିସ୍ତରୀୟ ଅଫିସରଙ୍କୁ ନିଯୁକ୍ତ କରି ଟାସ୍କ ଫୋର୍ସ ଗଠନ କରିବାକୁ ରାଜ୍ୟଗୁଡ଼ିକୁ କହିଥିଲେ ସେହି ଟାସ୍କ ଫୋର୍ସ ଗୁଇନ୍ଦା ତଥ୍ୟ ସଂଗ୍ରହ କରିବ ଓ ସାମାଜିକ ଗଶମାଧ୍ୟମରେ ପ୍ରସାରିତ ବିଷୟବସ୍ତୁକ୍ ଯାଞ୍ଚ୍ କରିବ

ଆଜି ନୂଆଦିଲ୍ଲୀରେ ଆଲେକ୍ସାର ଶୁଭାରମ୍ଭ କରି ଶ୍ରୀ ରାଠୋର୍ କହିଛନ୍ତି ପ୍ରଧାନମନ୍ତ୍ରୀ ମନ୍ କୀ ବାତ୍ କାର୍ଯ୍ୟକ୍ରମ ଆରମ୍ଭ କରିବା ପରଠାରୁ ଆକାଶବାଣୀ ଶ୍ରୋତାଙ୍କ ନିକଟତର ହୋଇପାରିଛି ସେ କହିଛନ୍ତି ରେଡ଼ିଓ ହେଉଛି ଏକମାତ୍ର ମାଧ୍ୟମ ଯାହାକୁ ସମଗ୍ର ଦେଶର ଶ୍ରୋତା ଶୁଣିପାରନ୍ତି ଭାରତ ଏବଂ ଭାରତ ବାହାରେ ଦ୍ରତଗତିରେ ବୃଦ୍ଧି ପାଉଥିବା ଇଣ୍ଟରନେଟ୍ ବ୍ୟବହାରକାରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ଆଲେକ୍ସା ଯନ୍ତ୍ର ବ୍ୟବସ୍ଥା ଏକ ଉପହାର ସଦୂଶ ଏବଂ ଏହାକୁ ସହଜରେ ବ୍ୟବହାର କରାଯାଇପାରିବ

ଏହି ଉପକରଣ ମାଧ୍ୟମରେ ଆକାଶବାଣୀ ବିଶ୍ୱ ଏବଂ ଘରୋଇ ଶ୍ରୋତାଙ୍କପାଇଁ ଅତିରିକ୍ତ ମଞ୍ଚ ସୃଷ୍ଟି କରିବା ସହ ଏହାର ଆଞ୍ଚଳିକ ମୁଖ୍ୟାଳୟ ବିଶେଷକରି ମେଟ୍ରୋ ସହରଗୁଡ଼ିକର ଯେଉଁସବୁ ଅଞ୍ଚଳରେ ଆକାଶବାଣୀ ଅପହଞ୍ଚ ଥିଲା ସେହିସବୁ ସ୍ଥାନମାନଙ୍କରେ ଏହାର କାର୍ଯ୍ୟକ୍ରମ ଉପଲବ୍ଧ କରାଯାଇପାରିବ

ଏସିଆ କପ୍ ଦୁବାଇଠାରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏସିଆ କପ୍ କ୍ରିକେଟ୍ର ଫାଇନାଲ୍ ମ୍ୟାଚ୍ ଜାରି ରହିଛି

ଭାରତ ସପ୍ତମଥର ପାଇଁ ଟାଇଟଲ୍ ଜିତିବାପାଇଁ ଲକ୍ଷ୍ୟ ରଖିଥିବାବେଳେ ତୃତୀୟ ଥରପାଇଁ ଚାମ୍ପିୟନ୍ ହେବାକୁ ବାଂଲାଦେଶ ଆଶା ରଖିଛି ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜିତ ରହିଛି ଅନ୍ୟପକ୍ଷରେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ବାଂଲାଦେଶ ଫାଇନାଲ୍ରେ ପ୍ରବେଶ କରି ଟୁର୍ଣ୍ଣାମେଣ୍ଟରେ ଏକ ଦୂଢ଼ ପ୍ରତ୍ୟାବର୍ତ୍ତନର ପରିଚୟ ଦେଇଛି ଭାରତପାଇଁ ଏହି ଟୁର୍ଣ୍ଣାମେଣ୍ଟ ଏକ ଭିନ୍ନ ପ୍ରକାରର ପରୀକ୍ଷା କାରଣ ଆସନ୍ତାବର୍ଷ ବିଶ୍ୱ କପ୍ ପୂର୍ବରୁ ନିୟମିତ ଅଧିନାୟକ ଏବଂ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଏସିଆ କପ୍ ଜିତିବା ପାଇଁ ଭାରତ ଲକ୍ଷ୍ୟ ରଖିଛି ଗୋଭ୍ଟ ସିଏସ୍ଆର୍ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ନିର୍ବାହନପାଇଁ ଥିବା ବର୍ତ୍ତମାନର ବ୍ୟବସ୍ଥାର ସମୀକ୍ଷା ଏବଂ ସିଏସ୍ଆର୍ ଉପରେ ସୁସଙ୍ଗତ ନୀତି ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସକାଶେ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି କର୍ପୋରେଟ୍ ବ୍ୟାପାର ମନ୍ତ୍ରଶାଳୟ ପକ୍ଷରୁ କ୍କାରି ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଏହି କମିଟି ସିଏସ୍ଆର୍ କାର୍ଯ୍ୟକଳାପର ଫଳାଫଳ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପସବୁର ବିଶ୍ଳେଷଣ କରି କମ୍ପାନୀମାନଙ୍କର ସିଏସ୍ଆର୍ କାର୍ଯ୍ୟକଳାପର ଫଳପ୍ରଦ ଭାବେ ମୂଲ୍ୟାୟନ ଓ ତଦାରଖ କରିବ